ବଜେଟ୍ ଚିଠା ପ୍ରସ୍ତାବ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଶ୍ଣ ପ୍ରସଙ୍ଗ ବୈଠକରେ ସ୍ଚାନ ପାଇବ ଚ୍ ରାଜ୍ୟରେ ଚୁକ୍ତିଭିଭିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ

ସେଠାରେ ତାଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମନ୍ତୀ ଅଶୋକଚନ୍ଦ୍ର ପଣ୍ତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଫୁଲ୍ଲ ମଲ୍ଲିକଙ୍ଙ ସମେତ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବହୁ ବିଶିଷ୍ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ବାଞଳି ଜଶାଇଥିଲେ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହି ଯୋଗ ଦିବସ ପାଳନ କରାଯିବ ଯୋଗ ମଣିଷକୁ ସ୍ବସ୍ସ ଓ ନିରୋଗୀ ରଖିଥାଏ

ତେବେ ନିୟମିତ ଯୋଗ ଓ ପ୍ରାଶାୟମ ଦ୍ୱାରା ମଣିଷ ସୁସ୍ଛ ଜୀବନଯାପନ କରିପାରିବ

ଆଗାମୀ ବର୍ଷାରତୁରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ବୈଠକରେ ଆଲୋଚନା କରାଯାଇଥିଲା ଦୁର୍ବଳ ବକ୍ଷବାଡ଼ ମରାମତି ଯନ୍ତଚାଳିତ ଡଙ୍ଗା ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଗୁରୁତ୍ ପ୍ରଦାନ କରାଯାଇଥିଲା

ଆକି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି